ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ପୁରାତନ ସମୟରୁ ଉଦ୍ୟମ କରିଆସୁଛି ସେ କହିଛନ୍ତି ଉସର୍ଗ ଇଚ୍ଛାଶକ୍ତି ଓ ଏକତା ହେଉଛି ଭାରତର ଶକ୍ତି ଏବଂ ଏହା ଭାରତୀୟମାନଙ୍କୁ ସମସ୍ତ ସଂକଟର ମୁକାବିଲା କରିବାକୁ ସାମର୍ଥ୍ୟ ଯୋଗାଉଛି ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ଭୂତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ସଫକଟ ଆମକୁ ଆତ୍ମନିର୍ଭରଶୀଳ ହେବା ପାଇଁ ଏକ ସୁଯୋଗ ଦେଇଛି

ସେ କହିଛନ୍ତି ଭାରତକୁ ବର୍ତ୍ତମାନ ଯେଉଁସବୁ ସାମଗ୍ରୀଗୁଡ଼ିକୁ ଆମଦାନୀ କରିବାକୁ ପଡୁଛି ଭାରତ କିଭଳି ସେଗୁଡ଼ିକୁ ଉତ୍ପାଦନ କରି ରପ୍ତାନୀ କରିବ ସେ ଦିଗରେ ଆମକୁ କାର୍ଯ୍ୟକରିବାକୁ ହେବ କ୍ଷୁଦ୍ର ବ୍ୟବସାୟୀ ଓ ଉତ୍ପାଦନକାରୀମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସେ କହିଛନ୍ତି ଆମେ ଯେତେବେଳେ ଦେଶରେ ଉତ୍ପାଦିତ ସାମଗ୍ରୀ କିଣୁଛେ ଆମେ କେବଳ ସେମାନଙ୍କୁ ସେମାନଙ୍କର ପାରିଶ୍ରମିକ ଦେଉଛେ ତାନୁହେଁ ସେମାନଙ୍କର ଅବଦାନକୁ ସମ୍ମାନ ପ୍ରଦାନ କରୁଛେ କୃଷିକ୍ଷେତ୍ରରେ ସଂପ୍ରତି ନିଆଯାଇଥିବା ନିଷ୍ପଭିଗୁଡ଼ିକର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା କୃଷିକ୍ଷେତ୍ରକୁ ଯୁଗଯୁଗ ଧରି ରହିଥିବା କଟକଣାରୁ ମୁକ୍ତ କରିଛି ସେ କହିଛନ୍ତି ସ୍ଥାନୀୟ ସାମଗ୍ରୀ ପ୍ରତି ସରକାରଙ୍କ ସକାରାତ୍ମକ ଅଭିମୁଖ୍ୟ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ପ୍ରଧାନମନ୍ତ୍ରୀ ଦେଶସେବା କ୍ଷେତ୍ରରେ ଭାରତୀୟ ବଣିକ ସଂଘର ଉଦ୍ୟମକୁ ଭୟସୀ ପ୍ରଶଂସା କରିଛନ୍ତି ଉତ୍ତର ପୂର୍ବାଞ୍ଚଳର ବିକାଶ ଦିଗରେ ଭାରତୀୟ ବଣିକ ସଂଘର ଅବଦାନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି

ନମ୍ରନା ପରୀକ୍ଷା ପାଇଁ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରାଯାଉଛି

ଗଭ୍ ଆପ୍ରଭାଲ୍ସ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡିବି ସଦାନନ୍ଦ ଗୌଡ଼ା କହିଛନ୍ତି ଔଷଧ ଉତ୍ପାଦନ ବିଭାଗ ମ୍ୟାଲେରିଆର ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକାର ରପ୍ତାନୀ ଉପରେ ଲାଗୁ କରାଯାଇଥିବା ନିଷେଧାଞ୍ଜାକୁ ପ୍ରତ୍ୟାହାର କରିନିଆଯିବାକୁ ଅନୁମୋଦନ କରିଛି

ସେ କହିଛନ୍ତି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେକଙ୍କୁ ଏ ସଂକ୍ରାନ୍ତରେ ଏକ ଆନୁଷ୍ଠାନିକ ବିଞ୍ଜପ୍ତି କାରି କରିବାକୁ କୁହାଯାଇଛି

ୱାର୍କ ଫ୍ରମ ହୋମ୍ କର୍ମଚାରୀ ସର୍ବସାଧାରଣ ଆପତ୍ତି ଅଭିଯୋଗ ଓ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂ ଗତକାଲି ପ୍ରଶାସନିକ ସଂସ୍କାର ଓ ଆପଭି ଅଭିଯୋଗ ସମାଧାନ ବିଭାଗ ଡିଏଆର୍ପିଜିର କାର୍ଯ୍ୟ ସମ୍ପାଦନାର ସମୀକ୍ଷା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦୃଷ୍ଟିରୁ ଘରେ ରହି କାର୍ଯ୍ୟ କରିବା ନିୟମର ସଠିକ୍ ପାଳନ ପାଇଁ ସେ ପରାମର୍ଶ ଦେଇଛନ୍ତି ଡକୁର ସିଂ କହିଛନ୍ତି ଠିକ୍ ସମୟରେ ନିର୍ଦ୍ଦେଶାବଳୀ ଜାରି କରାଯିବା ଦ୍ୱାରା କେନ୍ଦ୍ରୀୟ ସଚିବାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଏହା ସହାଯ୍ୟ କରିବ ଏଥିପାଇଁ ପ୍ରଧାନମନ୍ତ୍ରୀ ଦୁଇ ଗଜର ଦୂରତା ଓ ଶାରୀରିକ ଦୂରତା ବଜାୟ ରଖିବା ପାଇଁ ପୂର୍ବରୁ ଆହ୍ୱାନ ଦେଇସାରିଛନ୍ତି ବୋଲି ସେ କହିଛନ୍ତି

ଫିଡ୍ବ୍ୟାକ୍ କଲ୍ ସେକ୍ଷର ସମାଧାନ ହୋଇଥିବା ପ୍ରତ୍ୟେକ ଅଭିଯୋଗଗୁଡ଼ିକର ଯାଞ୍ଚ କରିବ

ସେମାନେ ଦୋହା ଫ୍ରାଙ୍କଫଟ୍ ଦମାମ୍ ରିୟାଦ୍ ଜେଦାହ୍ ଆବୁଧାବି ବାହାରିନ୍ ସଲାଲା ସିଙ୍ଗାପୁର ମସ୍କାଟ ଓ କ୍ୱାଲାଲୁମ୍ପୁର୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଟ୍ୱିଟ୍ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ପରେ ତୂତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ ଆରମ୍ଭ ହୋଇଛି ଓ ଏହି ମିଶନରେ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ

କରୋନା ମୃତ୍ୟୁ ଘଟଣାରେ ବ୍ରିଟେନ୍ ଆମେରିକା ପରକୁ ଦ୍ୱିତୀୟ ସ୍ଥାନରେ ରହିଛି

ରେଲୱେ ଇସେନ୍ସିଆଲ୍ କମୋଡିଟି କୋଭିଡ୍ ନାଇଷ୍ଟିନ୍ କଟକଣା ସମୟରେ ଭାରତୀୟ ରେଳବାଇ ଏହାର ମାଲପରିବହନ ଓ ପାର୍ସଲ ସେବା ଜରିଆରେ ଦେଶରେ ଅତ୍ୟାବଶ୍ୟକ ପଦାର୍ଥ ଯୋଗାଣକୁ ନିଶ୍ଚିତ କରିବା ଉଦ୍ୟମ ଜାରି ରଖିଛି ଦେଶରେ କଟକଣା କୋହଳ ହେବା ସହିତ ରେଳବାଇର ମାଲ ପରିବହନ ସେବାରେ ବୃଦ୍ଧି ଘଟିଛି